ବିରୋଧି ଦଳର ନେତୃତ୍ୱ ନେଲା ଭଳି କେହି ନେତା ନାହାନ୍ତି ବିରୋଧି ଦଳର ନୀତି କିମ୍ବା କୌଣସି କୌଶଳ ନାହିଁ ବିରୋଧି ଦଳର ଗୋଟିଏ ଲକ୍ଷ୍ୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାଦିଚ୍ୟୁତ କରାଇବା

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତତ୍ୱାଧୀନ ସରକାରଙ୍କ ଦ୍ୱରଦୃଷ୍ଟି ରହିଛି ଏବଂ ଦେଶ ବିକାଶ ପାଇଁ ପ୍ରବଳ ଉତ୍ସାହ ଓ ପରିକ୍ଷନା ମଧ୍ୟ ରହିଛି

ଏହି ନବଭାରତରେ ଦାରିଦ୍ର୍ୟ ସାମ୍ପ୍ରଦାୟିକତାବାଦ ଜାତିବାଦ ଦୂର୍ନୀତି ଓ ସନ୍ତାସବାଦ ରହିବ ନାହିଁ ବୋଲି ଲକ୍ଷ୍ୟ ରଖାଯାଇଛି

ଶ୍ରୀ ଜାଭ୍ଡେକର କହିଛନ୍ତି କମ୍ମୁ ଓ କାଶ୍ମୀରରେ ସନ୍ତାସବାଦ ହ୍ରାସ ପାଇଛି ଏବଂ ନକ୍କଲବାଦ ଦିନକୁ ଦିନ ସଙ୍କୁଚିତ ହେଉଛି ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ ପୁସ୍ତିକା ବିଷୟରେ ଏ ପ୍ରସ୍ତାବରେ କୁହାଯାଇଛି ସରକାର ଦେଶର କୌଣସି ନାଗରିକଙ୍କ ବିରୁଦ୍ଧରେ ନାହାନ୍ତି କିନ୍ତ୍ର ଅନ୍ତ୍ରପ୍ରବେଶ ରୋକିବା ଦିଗରେ ଏଭଳି ପଦକ୍ଷେପ ନିଆଯାଇଥିବା ସେ ଦର୍ଶାଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକେପି କାର୍ଯ୍ୟକାରିଣୀ ବୈଠକର ଉଦ୍ଯାପନୀ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ବିରୋଧି ଦଳ ପ୍ରତି ଦୋଷାରୋପ କରି କହିଛନ୍ତି ଯେଉଁମାନେ ସରକାରରେ ବିଫଳ ସେମାନେ ବିରୋଧି ଦଳରେ ମଧ୍ୟ ବିଫଳ ଶ୍ରୀ ମୋଦି କହିଛନ୍ତି ବିରୋଧି ଦଳ ଦେଶବାସୀଙ୍କ ଦୁଃଖ ଦୁର୍ଦ୍ଦଶା ଦ୍ଦର କରିବା କିମ୍ବା ବିକାଶ ବିଷୟ ଉତ୍ଥାପନ କରିବାରେ ବିଫଳ ହୋଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି କ୍ଷମତାପାଇଁ ଲାଳାୟିତ ନ୍ରହେଁ ଦେଶବାସୀଙ୍କ ପାଇଁ କାମ କରିବା ସକାଶେ ଏହାର ମୂଳଲକ୍ଷ୍ୟ

ଉପରାଷ୍ଟ୍ରପତିଙ୍କ ସହ ଯାଇଥିବା ଆକାଶବାଣୀ ସମ୍ଭାଦଦାତା କହିଛନ୍ତି ଏହି ଅବସରରେ ଶ୍ରୀ ନାଇଡୁ କେତକେ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବେ

ଏହି ଦିନ ମଧ୍ୟ ମହାନ୍ ନେତା ଏବଂ ସ୍ୱାଧୀନତା ସଂଗ୍ରାମୀ ପଟେଲ୍ଙ୍କର ଜନ୍ମ ଜୟନ୍ତ୍ରୀ ପାଳନ କରାଯିବ ଏକତାର ନିଦର୍ଶନସ୍ୱରୂପ ଏହି ବିଶାଳ ପ୍ରତିମୂର୍ତ୍ତି ହେବ ପୃଥିବୀର ସବୁଠାରୁ ବଡ଼ ସ୍କାରକସ୍ଚତି ତେଣୁ ସର୍ଦ୍ଦାର ସରୋବର ନଦୀବନ୍ଧର ଏକ କିଲୋମିଟର ଦୂରତାରେ ନର୍ମଦା ନଦୀରେ ଥିବା ଏକ ଛୋଟ ଦ୍ୱିପ ନିକଟରେ ସାଧ୍ର ବେଟ୍ଠାରେ ଏହି ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଛନ୍ତି କେତେକ ଲୋକ ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟିତ ଥିବାବେଳେ ସର୍ଦ୍ଦାର ପଟେଲ୍ଙ୍କର ଏହି ବିଶାଳ ପ୍ରତିମୂର୍ତ୍ତି ଏକତାର ଏକ ସ୍କାରକୀ ହୋଇ ରହିବ ବିହାର୍ ପ୍ଲୁଡ୍ ମଧ୍ୟପ୍ରଦେଶର ବନସାଗର ନଦୀବନ୍ଧରୁ ପ୍ରବଳମାତ୍ରାରେ ପାଣି ଛଡାଯିବାରୁ ବିହାରର ରୋହତାଶ ଓ ଭୋକପୁର ଜିଲ୍ଲାର ସୋନେ ନଦୀ ନିମ୍ବ ଅବବାହିକାରେ ବନ୍ୟା ସତର୍କତା କାରି କରାଯାଇଛି

ରାଜ୍ୟର ଜଳ ସମ୍ପଦ ବିଭାଗ ମନ୍ତ୍ରୀ ରାଜୀବ ରଞ୍ଜନ ସ୍ଥିତିର ସମୀକ୍ଷା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଜର୍ରରୀକାଳୀନ ବୈଠକରେ ଆଲୋଚନା କରିଛନ୍ତି ସେ କହିଛନ୍ତି ଯେ ସରକାର ଯେକୌଣସି ପରିସ୍ଥିତିର ମ୍ରକାବିଲା ପାଇଁ ପ୍ରସ୍ତ୍ରତ ଅଛନ୍ତି

ସବୁ ଛାତ୍ରଛାତ୍ରୀମାନେ ନିଜ ନିଜର ନିରକ୍ଷର ପରିବାର ସଦସ୍ୟମାନଙ୍କୁ ଲେଖିବା ଓ ପଢ଼ିବା ଶିଖାଇବା ଲାଗି ସେ ଆହ୍ୱାନ ଜଣାଇଛନ୍ତି

ସେ କହିଛନ୍ତି ଦେଶରୁ ନିରକ୍ଷରତା ଦୂର କରିବାପାଇଁ ସାକ୍ଷରତା ମିଶନ୍ ଏକ ସାମାଜିକ ଆନ୍ଦୋଳନର ରୂପ ନେବାର ଆବଶ୍ୟକ ରହିଛି ଅଟଳ ଚୌକ୍ ଉତ୍ତରପ୍ରଦେଶର ଲକ୍ଷ୍ନୌ ନଗରିର ପ୍ରାଚୀନ ଛକ ହଜରତଗଞ୍ଜ ଚୌରାହାର ନାମ ପରିବର୍ତ୍ତନ କରାଯାଇ ଏହାକୁ ଅଟଳଚୌକ୍ ନାମରେ ନାମିତ କରାଯିବ ଏହାଛଡ଼ା ଆଗ୍ରାର ବଟେଶ୍ୱର ଗ୍ରାମରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ପୈତୃକ ଘରକୁ ଏକ ସ୍ମାରକ ଭାବେ ନିର୍ମାଣ କରିବା ପାଇଁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ଆସ୍କିରେସନାଲ୍ ଡିଷ୍ଟ୍ରିକ୍ଟ ଉଚ୍ଚାଭିଳାଷୀ ଜିଲ୍ଲାସମୂହ ପ୍ରତି ଗୁରୁତ୍ୱ ସହ ଉତ୍ତମ ପ୍ରଶାସନ ସଂକ୍ରାନ୍ତୀୟ ଦୁଇଦିନିଆ ଆଞ୍ଚଳିକ ସମ୍ମିଳନୀ ଆସନ୍ତାକାଲିଠାରୁ ଭୋପାଳରେ ଆରମ୍ଭ ହେବ

ପାକିସ୍ତାନର ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ମିଆଁ ସାକିବ୍ ନିସାର ଡକ୍କର୍ ଆଲ୍ଭିଙ୍କୁ ଶପଥପାଠ କରାଇଥିଲେ ବିଶିଷ୍ଟ ନାଗରିକ ସାମରିକ ଅଧିକାରୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସହ ବହୁ ବିଦେଶୀ ଅଧିକାରୀମାନେ ମଧ୍ୟ ଏହି ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ

ୟୁଏସ୍ ଓପନ୍ ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ସର୍ବିଆର ନୋଭାକ୍ ଜୋକୋଭିଚ୍ ପୁରୁଷ ବିଭାଗ ସିଙ୍ଗଲ୍ସ୍ ଫାଇନାଲ୍ରେ ଆଜି ଆର୍ଜେଣ୍ଟିନାର ତିନି ନମ୍ଘର ଖେଳାଳି ଜୁଆନ୍ ମାର୍ଟିନ୍ ଡେଲ୍ ପେଟ୍ରୋଙ୍କ ସହ ମୁକାବିଲା କରିବେ

ଏଥିରେ ଜିତିଲେ ପେଟ୍ ସାମ୍ପ୍ରାସ୍ଙ୍କ ସହ ସେ ତୂତୀୟ ଥରପାଇଁ ସମକକ୍ଷ ହୋଇପାରିବେ

ଗ୍ରପ୍ ଏ'ରେ ଆୟୋଜକ ଦଳ ବାଂଲାଦେଶ ନେପାଳ ପାକିସ୍ତାନ ଓ ଭୁଟାନ୍ ମଧ୍ୟରେ ପ୍ରତିଯୋଗିତା ହେବ